ଦୁଇ ରାଜ୍ୟରେ ସେ ଅନେକ ବିକାଶମଳକ ପ୍ରକଳ୍ପକୁ ଉନ୍କୋଚନ କରିବେ

ତାଳଚେର ସାର କାରଖାନାକୁ ପୁନଃକ୍ଷମ କରିବାପାଇଁ ପ୍ରଧାନମନ୍ତ୍ରୀ ସେଠାରେ ଏକ ଫଳକକୁ ଉନ୍କୋଚନ କରିବେ ଏହା ଦେଶର ସର୍ବପ୍ରଥମ କୋଇଲା ଗ୍ୟାସୀୟକରଣ ଭିତ୍ତିକ ସାର କାରଖାନା ହେବ ସାର ଉତ୍ପାଦନ ବ୍ୟତୀତ ଏହି କାରଖାନାରୁ ପ୍ରାକୃତିକ ଗ୍ୟାସ୍ ମଧ୍ୟ ଉତ୍ପାଦନ ହେବ ଯାହା ଦେଶର ଶକ୍ତି ଚାହିଦାର ପୂରଣ ଦିଗରେ ସାହାଯ୍ୟ କରିବ ଏହାପରେ ଶ୍ରୀ ମୋଦି ଝାରସ୍ରଗ୍ରଡ଼ା ଯାଇ ଝାରସ୍ରଗ୍ରଡ଼ା ବିମାନ ବନ୍ଦରକ୍ ଉଦ୍ଘାଟନ କରିବେ ଏଥିସହିତ ପଣ୍ଢିମ ଓଡ଼ିଶାକ୍ତ ବିମାନ ସଂଯୋଗ ଆରମ୍ଭ ହେବ ଝାରସୁଗୁଡ଼ା ବରପାଲି ସରଡେଗା ରେଳ ସଂଯୋଗ ଓ ଗର୍କନବାହାଲ୍ କୋଇଲା ଖଣିକୁ ସେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଡ୍ରଲାଙ୍ଗ କୋଇଲା ଖଶିରୁ କୋଇଲା ଉତ୍ପାଦନ ଓ ପରିବହନ ଆରମ୍ଭ ପାଇଁ ଶ୍ରୀ ମୋଦି ଏକ ଫଳକକୁ ମଧ୍ୟ ଉନ୍କୋଚନ କରିବାର କାର୍ଯ୍ୟସ୍ଚୀ ରହିଛି ଏହାପରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର କଞ୍ଜଗିର୍ ଚମ୍ପାକୁ ଗସ୍ତ କରିବେ ସେଠାରେ ସେ ଜାତୀୟ ରାଜପଥ ପ୍ରକଳ୍ପ ଓ ପେଣ୍ଡ୍ରା ଅନୁପୁର ତୃତୀୟ ରେଳ ଲାଇନ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ସେଠାରେ ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ

ସେମାନଙ୍କୁ କପ୍ରାନ ଓ ବାତାଗୁଣ୍ଡ ଗ୍ରାମଠାରୁ ଅପହରଣ କରିନିଆଯାଇଥିଲା

ଏସ୍ପିଓ ମାନଙ୍କ ହତ୍ୟା ସଂକ୍ରାନ୍ତରେ କୌଣସି ସନ୍ତାସବାଦୀ ଗୋଷୀ ପକ୍ଷରୁ ଦାବି କରାଯାଇନାହିଁ

ଏକ ବିବୃଭିରେ ମନ୍ତ୍ରଣାଳୟ କହିଛି କିଛି ସ୍ୱତନ୍ତ୍ର ପୁଲିସ୍ ଅଫିସର ଇସ୍ତଫା ଦେଇଥିବା ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏହି ଖବର ମିଥ୍ୟା ବୋଲି ରାଜ୍ୟ ପୁଲିସ୍ ନିଶ୍ଚିତ କରିଛି ଏଥିରେ କୁହାଯାଇଛି କିଛି ଅସାମାଜିକ ଶକ୍ତି ଏଭଳି ମିଥ୍ୟା ପ୍ରଚାର କରିଛନ୍ତି

ପ୍ରଶାସନିକ କାରଣକୁ ନେଇ ଯେଉଁ ଏସ୍ପିଓମାନଙ୍କର ଚାକିରିରେ ଉନ୍ନତି ଅଣାଯାଇ ନାହିଁ ସେମାନେ ଇସ୍ତଫା ଦେଇଥିବାର କିଛି ଅସାମାଜିକ ଶକ୍ତି ଗୁଜବ ପ୍ରଚାର କରୁଛନ୍ତି ମନ୍ତ୍ରଶାଳୟ କହିଛି ଜନ୍ମୁ କାଶ୍ମୀରରେ ଏକ ପେସାଦାର ଓ ଦାୟିତ୍ୱବାନ୍ ପୁଲିସ୍ ବାହିନୀ କାର୍ଯ୍ୟ କରୁଛି ଯାହା ପଞ୍ଚାୟତ ଓ ସହରାଞ୍ଚଳ ସ୍ୱାୟତ୍ତ ସଂସ୍ଥା ନିର୍ବାଚନ ସମେତ ସମସ୍ତ ପ୍ରକାରର ନିରାପତ୍ତା ଚ୍ୟାଲେଞ୍ଗୁଡ଼ିକୁ ସମ୍ମଖୀନ ହେବାକୁ ସର୍ବଦା ତତ୍ପର ରହିଛି ଏଥିରେ ପୁଣି କୁହାଯାଇଛି ରାଜ୍ୟ ପୁଲିସ୍ର ସକ୍ରିୟ ପଦକ୍ଷେପ ଯୋଗୁଁ ସନ୍ତାସବାଦୀମାନେ ନିଷ୍କ୍ରିୟ ଓ ହତବମ୍ବ ହୋଇପଡ଼ିଛନ୍ତି

ସନ୍ତାସବାଦୀମାନେ ସେମାନଙ୍କୁ ଅପହରଣ କରି ନେଇ ହତ୍ୟା କରିଥିଲେ କାଶ୍ମୀର ଆଇଜିପି ଏସପି ପାଶିଙ୍କ ନେତୃତ୍ୱରେ ପ୍ରଶାସନିକ ଓ ପୁଲିସ୍ ଅଫିସରମାନେ ଶହୀଦ୍ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଇଣ୍ଡିଆ ପାକିସ୍ତାନ ନ୍ୟୁୟର୍କରେ କାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବା ଅବସରରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସିଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ଭାରତ ବାତିଲ୍ କରିଛି ଦୁଇ ପକ୍ଷ ମଧ୍ୟରେ ଏହି ବୈଠକ ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା

ସେ କହିଛନ୍ତି ପାକିସ୍ତାର ଏସବୁ ପଦକ୍ଷେପରୁ ପାକିସ୍ତାନ ତା'ର ଆଚରଣରେ ପରିବର୍ତ୍ତନ କରି ନାହିଁ ବୋଲି ସ୍ୱଷ୍ଟ ହୋଇଯାଇଛି ଶ୍ରୀ କୁମାର କହିଛନ୍ତି ଭାରତ ସହ ଏକ ନୂଆ ଅୟମାରମ୍ଭ ପାଇଁ ପାକିସ୍ତାନର କଥାବାର୍ତ୍ତା ପ୍ରସ୍ତାବ ପଛରେ ତାହାର କୃଟଚକ୍ରାନ୍ତ ଏବେ ଲୋକଲୋଚନକୁ ଆସିଛି ଓ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟସ୍ଟଚୀ ବିଶ୍ୱ ସମ୍ମୁଖରେ ପଦାରେ ପଡ଼ିଛି ସେ କହିଛନ୍ତି ଏଭଳି ପରିସ୍ଥିତିରେ ପାକିସ୍ତାନ ସହ କୌଣସି କଥାବାର୍ତ୍ତା ମୂଲ୍ୟହୀନ

ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବେ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ପ୍ରତିନିଧି ମଶ୍ଚଳ ସ୍ତରୀୟ କଥାବାର୍ତ୍ତା କରିବେ ଏହାବ୍ୟତୀତ ଅନେକ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଅନୁମାନ କରାଯାଉଛି ପିଏମ୍ ଭିଏତ୍ନାମ୍ ପ୍ରେସିଡେଣ୍ଟ ଭିଏତ୍ନାମ୍ ରାଷ୍ଟ୍ରପତି ତ୍ରାନ୍ ଦାଇ କାଙ୍ଗ୍ଙ୍କ ବିୟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଭାରତର ଜନସାଧାରଣ ତାଙ୍କର ବନ୍ଧୁତା ଓ ଗତ ମାର୍ଚ୍ଚ ମାସରେ ଭାରତକୁ ତାଙ୍କର ଗସ୍ତକୁ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର ପାର୍ଟି ଭିଏତ୍ନାମ୍ର ଜନସାଧାରଣ ତାଙ୍କ ପରିବାର ଓ ଦେଶକୁ ଶୋକବାର୍ତ୍ତା ଜଣାଇଛନ୍ତି ହାନୋଇରେ ଆଜି ଭିଏତ୍ନାମ୍ ରାଷ୍ଟ୍ରପତି ଏକ ସାମରିକ ହସ୍କିଟାଲ୍ରେ ପରଲୋକ ଗମନ କରିଥିଲେ

ସେ ଗୁରୁତର ଭାବେ ଅସୁସ୍ଥ ଥିଲେ

ଆମ ସମ୍ଘାଦତାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରର୍ଷିଝଡ଼ ଓଡ଼ିଶା ଉପକୃଳ ଅତିକ୍ରମ କରିଛି ଏବଂ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଏବଂ ଦକ୍ଷିଣ ପଣ୍ଢିମ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ବାଲେଶ୍ୱର ଏବଂ କୋରାପୁଟ୍ ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକର କଳସ୍ତର ବୃଦ୍ଧି ପାଇଛି ମାଲକାନଗିରିର ବିଭିନ୍ନ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଚଲାନଗୁଡ଼ା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଛତିଶଗଡ଼ ସହ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି

ସେ କହିଛନ୍ତି ସରକାରୀ ନିୟମ ଅନୁଯାୟୀ ସ୍ୱଚ୍ଚ ବୃଷ୍ଟିପାତ ଜିଲ୍ଲାଗୁଡ଼ିକରେ ସହାୟତା ଯୋଗାଇ ଦିଆଯିବ ମୁଖ୍ୟମନ୍ତ୍ରୀ କହିଛନ୍ତି ଗୋଶାଳା ଓ ଗୃହପାଳିତ ପଶୁ ଆଶ୍ରୟସ୍ଥଳଗୁଡ଼ିକୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ଏବଂ ନୂଆ ପଶୁ ଆଶ୍ରୟସ୍ଥଳ ଖୋଲାଯିବ ସର୍ଦ୍ଦାର ସରୋବର ବନ୍ଧରୁ କଚ୍ଛ ଜିଲ୍ଲାକୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି

ଗଡ଼୍କରି ଶିଲଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସୋମବାରଠାର୍ ଶିଳଂକୃ ଦୂଇ ଦିନ ଗସ୍ତରେ ଯିବେ

ଶ୍ରୀ ଗଡ୍କରୀ ସେହି ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ପୂର୍ତ୍ତ ମନ୍ତ୍ରୀ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କର୍ମକର୍ତ୍ତ ଭାରତର କାତୀୟ ରାଜପଥ କର୍ତ୍ତ୍ୱପକ୍ଷ ଜାତୀୟ ରାଜପଥ ମୌଳିକ ଢାଞ୍ଚା ବିକାଶ ନିଗମ ଓ ପ୍ରକଳ୍ପଗୁଡ଼ିକର ଠିକାଦାରମାନଙ୍କ ସହ ପ୍ରତ୍ୟେକଟି ପ୍ରକଳ୍ପର ସ୍ଥିତାବସ୍ଥାକୁ ସମୀକ୍ଷା କରିବେ

ଏଥିପାଇଁ ଲୋକମାନେ ମତାମତ ଦେବାକୁ ଶ୍ରୀ ମୋଦି ଟ୍ୱିଟ୍ କରି ଅନୁରୋଧ କରିଛନ୍ତି

କିଛି ଲୋକଙ୍କ ମତାମତ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରସାରିତ ହେବ